ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କେରଳ ତାମିଲନାଡୁ ଓ ପୁଡ୍ରଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ଇସି ନୋମିନେସନ୍ ଆସାମ ଓ ପଣ୍ଟିମବଙ୍ଗର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ତା'ଛଡ଼ା ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କେରଳ ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଆଳି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ଆସାମ ଓ ପଣ୍ଟିମବଙ୍ଗରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଖୁବ୍ ଜୋରସୋରରେ ଚାଲିଛି ପଣ୍ଢିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି

ଏପ୍ରିଲ୍ ପହିଲାରେ ଏହି ଦୁଇ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ

ପାର୍ଟି ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ନେଇ ସେମାନେ ନିର୍ବାଚନ କମିଶନ ସହ ଆଲୋଚନା କରିଛନ୍ତି ପ୍ରତିନିଧି ଦଳରେ ସୌଗତ ରଏ ଯଶୋବନ୍ତ ସିହ୍ନା ମହମ୍ମଦ ନଦିମୁଲ ହକ୍ ପ୍ରତିମା ମଣ୍ଡଳ ଓ ମହୁଆ ମୋଇତ୍ରା ଯାଇଥିଲେ

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟ ସେମାନେ ଉତ୍ଥାପନ କରିଥିଲେ

ବିଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶି କହିଛନ୍ତି ଏହା ଦେଶର ଖଣି କ୍ଷେତ୍ରରେ ଅନେକ ସଂସ୍କାର ଆଣିବ

ଅନ୍ୟପକ୍ଷରେ ସେଗୁଡ଼ିକୁ ବିଦେଶରୁ ଆମଦାନୀ କରାଯାଉଛି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

ଆକି ରାଜ୍ୟସଭାରେ ଏକ ବିବୃତିରେ ଶ୍ରୀ ନାଇଡ଼ୁ କହିଛନ୍ତି ଲୋକମାନେ ଯେଭଳି ଠିକ୍ ଭାବେ କୋବିଡ ସମ୍ଭନ୍ଧୀୟ ନିୟମାବଳୀଗୁଡ଼ିକୁ ପାଳନ କରିବେ ତାହା ସାଂସଦମାନେ ନିର୍ଣ୍ଣିତ କରିବା ଆବଶ୍ୟକ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 ଲୋକମାନଙ୍କୁ ପ୍ରତିଷେଧକ ଟିକା ନେବାକୁ ଶ୍ରୀ ନାଇଡ଼ ନିବେଦନ କରିଛନ୍ତି

ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ସରକାରୀ ଅଫିସରମାନଙ୍କୁ ସାକ୍ଷାତ୍ କରି ଆଲୋଚନା କରିବେ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ମଜବୁତ୍ କରିବା କଥାବାର୍ତ୍ତାର ମୁଖ୍ୟ କାର୍ଯ୍ୟସ୍ଟଚୀ ରହିବ ଏହାଛଡ଼ା ଏକ ମୁକ୍ତ ସମୁଦ୍ଧ ତଥା ସହଯୋଗ ମୂଳକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗଠନ ଦିଗରେ ସହଯୋଗ ବୃଦ୍ଧି ପାଇଁ ସେମାନେ ଆଲୋଚନା କରିବେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ ଆଲୋଚନା କରାଯିବାର ଆଶା କରାଯାଉଛି ଶ୍ରୀ ଅଷ୍ଟିନ୍ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଆସି ଭାରତରେ ପହଞ୍ଚଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଜାବ୍ଡେକର କ୍ଲାଇମେଟ୍ ଚେଞ୍ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ୟାରିସ୍ ରାଜିନାମାରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଭାରତ ଠିକ୍ ଦିଗରେ ଅଗ୍ରସର ହେଉଛି

ଜଳବାୟ ପରିବର୍ତ୍ତନର ମ୍ରକାବିଲା ପାଇଁ ଚଳିତବର୍ଷର ବଜେଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ଚନ କରାଯାଇ ନଥିବା ଅଭିଯୋଗକ୍ର ଖଶ୍ଚନ କରି ଶ୍ରୀ ଜାବଡେକର କହିଛନ୍ତି ଭାରତର ନେଟ୍ ଅଙ୍ଗାରକାମୁ ଗ୍ୟାସ ନିର୍ଗମନ ବିଶ୍ୱର ଉନ୍ନତ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ ରହିଛି ମଷ୍ଟ ଆନାଉନୁମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ଏହାର ଦ୍ୱି ଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି କୋଭିଡ୍ ନାଇଷ୍ଟିନ୍ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରସାରଣ କରିବ

ବ୍ୟାଡ୍ମିଣ୍ଟନ୍ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ୍ରେ ଭାରତର ଲକ୍ଷ ସେନ୍ ପୁରୁଷ ସିଙ୍ଗଲ୍ସ୍ କ୍ୱାର୍ଟର୍ ଫାଇନାଲ୍ରେ ନେଦର୍ଲ୍ୟାଣ୍ଡ୍ସ୍ର ମାର୍କ କାଲ୍ଜୋ ଙ୍କଠାରୁ ହାରିଯାଇଛନ୍ତି ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ୍ କ୍ୱାର୍ଟର୍ ଫାଇନାଲ୍ରେ ଭାରତର ପିଭି ସିନ୍ଧୁ ଆଜି ଜାପାନ୍ର ଏକାନେ ୟାମାଗୁଚିଙ୍କୁ ଭେଟିବେ